ଇଣ୍ଡିଆ ୟୁଏସ୍ ଟ୍ରେଡ୍ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୀତି ସଂପକକୁ ଅଧିକ ସୁଦୃଢ଼ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ସହାୟକ ବାଣିଜ୍ୟ ପ୍ରତିନିଧି ଖ୍ରୀଷ୍ଟୋଫର୍ ୱିଲ୍ସନ୍ଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସିଥିବା ଏକ ପ୍ରତିନିଧି ଦଳ ଗତକାଲି ନ୍ତଆଦିଲ୍ଲୀଠାରେ ବାଣିଜ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଚଢ଼ାଙ୍କ ନେତୂତ୍ୱରେ ଗଠିତ ଭାରତୀୟ ପ୍ରତିନିଧି ଦଳ ସହିତ ଏ ସଂପର୍କରେ ଆଲୋଚନା କରିଛନ୍ତି ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସଂପର୍କକୁ ଅଧିକ ସୁଦୃଢ଼ କରିବା ସହିତ ଏହାଦ୍ୱାରା ଉଭୟ ପକ୍ଷ ଯେଭଳି ଲାଭବାନ ହୋଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଏହି ବୈଠକରେ ଆଲୋଚନା ହୋଇଛି

ଏଲ୍ଏସ୍ ହେଲ୍ଥ ମିନିଷ୍ଟ୍ରି ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ଖାଲିପଡ଼ିଥିବା ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀ ପଦଗୁଡ଼ିକୁ ପୂରଣ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷର୍ ସମସ୍ତ ରାଜ୍ୟସରକାରଙ୍କ ପରାମର୍ଶ ଦିଆଯାଇଛି ଲୋକସଭାରେ ଏ ସଂପର୍କିତ ଏକ ପ୍ରଶ୍ମର ଲିଖିତ ଉତ୍ତର ଦେଇ କେନ୍ଦ୍ର ସ୍ପାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହା କହିଛନ୍ତି ସେ କହିଛନ୍ତି ଯେ ଏହା ଦ୍ୱାରା ସଂପୃକ୍ତ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ ପାରାମେଡ଼ିକାଲ କର୍ମଚାରୀମାନଙ୍କ ଉପରୁ ଚାପ ହ୍ରାସ ପାଇବ ଏବଂ ବିଶ୍ୱସ୍ତରରେ ଧାର୍ଯ୍ୟ ଡାକ୍ତର ଓ ରୋଗୀ ଆନୁପାତିକ ହାର ମଧ୍ୟ ବଜାୟ ରହିବ ସେହିଭଳି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀମାନଙ୍କୁ ଅଧିକ ଆର୍ଥିକ ପ୍ରୋସାହନ ଦେବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି ବୋଲି ଶ୍ରୀ ଚୌବେ କହିଛନ୍ତି ଏହାଛଡ଼ା କର୍ତ୍ତବ୍ୟରତ ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାଗୁଡ଼ିକୁ ପ୍ରତିହତ କରିବା ଲାଗି ବିଭିନ୍ନ ଆଇନଗତ ଦିଗଗୁଡ଼ିକୁ ତର୍ଜମା କରିବାକୁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌବେ କହିଚ୍ଛନ୍ତି

ରାଜ୍ୟସଭାରେ ବଜେଟ୍ ଆଲୋଚନାରେ ଉତ୍ତର ଦେଇ ଶ୍ରୀମତୀ ସୀତାରମଣ ବଜେଟ୍ରେ ଏ ସଂକ୍ରାନ୍ତୀୟ ଅନେକ ପ୍ରସ୍ତାବ ବିଷୟ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଆର୍ଥିକ ସମନ୍ୱିତ କରଣ ରୂପରେଖରେ ସାଲିସ୍ କରାନଯାଇ ପୁଞ୍ଜିନିବେଶ ବୃଦ୍ଧି କରିବା ପାଇଁ ଯୋଜନା ଏ ଦିଗରେ ଆଉ ଏକ ପଦକ୍ଷେପ ଶ୍ରୀମତୀ ସୀତାରମଣ କହିଛନ୍ତି କୃଷି ସାମାଜିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ମଧ୍ୟ ବଜେଟ୍ରେ ଉଲ୍ଲେଖ କରାଯାଇଛି ବଜେଟ୍ରେ ବିଭିନ୍ନ କ୍ଷେତ୍ର ଲାଗି ସରକାର କରିଥିବା ଆକଳନ ସଂପର୍କରେ ବିରୋଧୀଦଳଗୁଡ଼ିକର ସମାଲୋଚନାକୁ ଅଗ୍ରାହ୍ୟ କରି ଶ୍ରୀମତୀ ସୀତାରମଣ କହିଛନ୍ତି ବଜେଟ୍ରେ କରାଯାଇଥିବା ଏହି ଆକଳନ ସମ୍ପର୍ଣ୍ଣ ବାସ୍ତବବାଦୀ

ଚଳିତ ବର୍ଷ ଜାନୁଆରୀ ମାସରୁ ଖୁଚୁରା ମୁଦ୍ରାସ୍କିତିହାର ବୃଦ୍ଧି ପାଉଛି

ଗତକାଲି ଲୋକସଭାରେ ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଏହା କହିଛନ୍ତି ରେଳ ମନ୍ତ୍ରଣାଳୟର ଅନୁଦାନ ଦାବି ସଂପର୍କିତ ଆଲୋଚନାର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ରେଳଯାତ୍ରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି

କର୍ତ୍ତାରପୁର ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ବସିବ କର୍ତ୍ତାରପୁର କରିଡ଼ର ରୂପରେଖ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ୱାଘା ସୀମାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ଆଲୋଚନା ହେବ ଆଗାମୀ ବୈଠକ ସକାରାତ୍ମକ ହେବ ଏବଂ ବହ୍ର ସଂଖ୍ୟକ ତୀର୍ଥଯାତ୍ରୀ କର୍ତ୍ତାରପ୍ରର ସାହିବ୍ ଦର୍ଶନ କରିବାକୁ ଯେପରି ଯାଇ ପାରିବେ ସେ ବିଷୟରେ ଆମ୍ବଳ ଚୂଳ ଆଲୋଚନା ହେବ ବୋଲି ଭାରତ ଆଶା କରୁଛି ଦେରାବାବା ନାନକ ଯାତ୍ରୀ ଟର୍ମିନାଲ୍ ପରିସର ନିର୍ମାଣ କାର୍ଯ୍ୟ ଜୋର୍ସୋରରେ ଚାଲିଥିବାର ଜଣାପଡ଼ିଛି

ଏସ୍ସି ମେଟ୍ରୋ ଚତୁର୍ଥ ପର୍ଯ୍ୟାୟ ଦିଲ୍ଲୀ ମେଟ୍ରୋ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ସେଗୁଡ଼ିକ ହେଲା ଏରୋସିଟିରୁ ତୁଗଲକାବାଦ୍ ଇନ୍ଦ୍ରଲୋକରୁ ଇନ୍ଦ୍ରପ୍ରସ୍ତ ଲାଜପଥ ନଗରରୁ ସାକେତ୍ ଜି ବ୍ଲକ୍ ମୁକୁନ୍ଦପୁରରୁ ମୌଜପୁର କନକପୁରୀ ପଣ୍ଟିମରୁ ଆର୍କେ ଆଶ୍ରମ ଏବଂ ରିଠାଲାରୁ ବୱାନା ଓ ନରେଲା

ପରିବେଶ ପ୍ରଦୃଷଣ ନିୟନ୍ତ୍ରଣ କର୍ତ୍ତ୍ୱପକ୍ଷ ବର୍ତ୍ତମାନ ସୁପ୍ରିମ୍କୋର୍ଟରେ ଦାଖଲ କରିଥିବା ରିପୋର୍ଟ୍ରେ କହିଛି ଚତ୍ରୁର୍ଥ ପର୍ଯ୍ୟାୟ ମେଟ୍ରୋ ରେଳପଥ ନିର୍ମାଣ ସମ୍ପର୍ଶ୍ଣ ହେଲେ ଦିଲ୍ଲୀ ନଗରିରେ ସାର୍ବଜନିକ ପରିବହନ ମୌଳିକ ଡାଞ୍ଚା ଅତି ମାତ୍ରାରେ ସ୍ତୁବିଧାଜନକ ହୋଇପାରିବ